ବିରୋଧୀ ଦଳ ଗୁଡ଼ିକର ନେତାମାନେ ଅଧ୍ୟକ୍ଷଙ୍କ ଆସନ ନିକଟକୁ ଚାଲିଯାଇ କୃଷକମାନଙ୍କ ଆନ୍ଦୋଳନ ଉପରେ ସ୍କୋଗାନ୍ ଦେଇଥିଲେ ସଭାରେ କୃଷକମାନଙ୍କ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସେମାନେ ଦାବି କରିଥିଲେ ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ ବିରୋଧୀ ଦଳଗୁଡ଼ିକର ଦାବି ଉପରେ ଆସନ୍ତାକାଲି ଏ ବିଷୟରେ ଆଲୋଚନା ପାଇଁ ପ୍ରତିଶ୍ରତି ଦେଇଛନ୍ତି ସେ କହିଛନ୍ତି ସରକାର ଓ କୃଷକମାନଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟର କଥାବାର୍ତ୍ତା ହୋଇସାରିଛି ଓ ରାଷ୍ଟ୍ରପତି ତାଙ୍କର ଅଭିଭାଷଣରେ କୃଷକମାନଙ୍କ ପ୍ରସଙ୍ଗ ଉହ୍ଚାପନ କରିଛନ୍ତି ଆସନ୍ତାକାଲି ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସଫକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ ଓ ଏହି ସମୟରେ ବିରୋଧୀ ଦଳ ସଦସ୍ୟମାନେ କୃଷକମାନଙ୍କ ପ୍ରସଙ୍ଗ ଉଡ୍ଚାପନ କରିପାରିବେ ବିରୋଧୀ ଦଳ ସଦସ୍ୟମାନେ ସଭା କାର୍ଯ୍ୟକୁ ବାତିଲ କରି କୃଷକମାନଙ୍କ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ନୋଟିସ୍ ଦେଇଥିଲେ କଂଗ୍ରେସ ଡିଏମ୍କେ ତୃଣମ୍ବଳ କଂଗ୍ରେସ ସମାଜବାଦୀ ପାର୍ଟି ଆର୍ଜେଡି ଆମ୍ ଆଦ୍ମୀ ପାର୍ଟି ଓ ଅନ୍ୟ ବିରୋଧୀ ଦଳମାନେ କୃଷକମାନଙ୍କ ଆନ୍ଦୋଳନ ପ୍ରସଙ୍ଗ ଉହ୍ଚାପନ କରିଥିଲେ ଓ ଏ ବିଷୟରେ ଜରୁରୀକାଳୀନ ଭିତ୍ତିରେ ଆଲୋଚନା ପାଇଁ ଦାବି କରିଥିଲେ ବିରୋଧୀ ଦଳମାନେ କହିଥିଲେ ଏହା ଏକ ଜାତୀୟ ସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ସରକାର ଯେତେ ଶୀଘ୍ର ସମ୍ଭବ ଏହା ଉପରେ ଆଲୋଚନା ଆରମ୍ଭ କରିବା ଉଚିତ୍ ବିରୋଧୀ ଦଳଗୁଡ଼ିକର ଦାବି ଅଧ୍ୟକ୍ଷ ଗ୍ରହଣ ନ କରିବାରୁ ସେମାନେ ସଭାକକ୍ଷ ପରିତ୍ୟାଗ କରି ଚାଲିଯାଇଥିଲେ

ସଭାରେ ଆଜିର କାର୍ଯ୍ୟଧାରା ଆରମ୍ଭ ହେବା ମାତ୍ରେ କଂଗ୍ରେସ ଡିଏମ୍କେ ଟିଏମ୍ସି ବାମପନ୍ତ୍ରୀ ଦଳ ସମାଜବାଦୀ ପାର୍ଟି ଶିବ ସେନା ଓ ଅନ୍ୟ ବିରୋଧୀ ଦଳଗୁଡ଼ିକର ସଦସ୍ୟମାନେ ବାଚସ୍କତିଙ୍କ ଆସନ ନିକଟକୁ ଚାଲିଯାଇ ସ୍କୋଗାନ୍ ଦେବା ଆରମ୍ଭ କରିଦେଇଥିଲେ ବାଚସ୍ୱତି ଓମ୍ ବିର୍ଲା ସଦସ୍ୟମାନଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିଥିଲେ ଏ ପ୍ରସଙ୍ଗ ଉହ୍ଚାପନ କରିବାକୁ ସେମାନଙ୍କ ପାଇଁ ଯଥେଷ୍ଟ ସମୟ ରହିଛି ବୋଲି ବାଚସ୍କତି କହିଥିଲେ ପାଟିତ୍ୱ ଭିତରେ ବାଚସ୍କତି ପ୍ରଶ୍ରକାଳ ଚାଲିବାକୁ ପ୍ରଚେଷ୍ଟା କରିଥିଲେ କିନ୍ତୁ ବିରୋଧୀ ଦଳଗୁଡ଼ିକ ଦ୍ୱାରା ପାଟିତ୍ରୁଣ୍ଡ ଯୋଗୁଁ ସଭା କାର୍ଯ୍ୟ ଚାଲିପାରିନଥିଲା ଓ ସଭାକୁ ମୁଲତବୀ ରଖିବାକୁ ପଡ଼ିଥିଲା

ସ୍ୱାସ୍ଥ୍ୟ କ୍ଷେତ୍ର ଓ ମୌଳିକ ଢାଞ୍ଚା କ୍ଷେତ୍ର ଉପରେ ଅଧିକ ଖର୍ଚ୍ଚ କରିବା ଓ ଟିକସଦାତାମାନଙ୍କ ଉପରେ ଅଧିକ ବୋଝ ନ ଲଦିବା ଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ଧିତ ହେବ

ଜାନ୍ମୁ ଶିଳ୍ପ ବଶିକ ସଂଘ ସଭାପତି ଅରୁଣ ଗୁପ୍ତା କହିଛନ୍ତି ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟ୍ ଅର୍ଥ ପରିମାଣ ବୃଦ୍ଧି କରାଯିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ପଶ୍ଚିମବଙ୍ଗର ବହୁ ଅର୍ଥନୀତିଜ୍ଞ ଓ ଶିଳ୍ପ ସଂସ୍ଥା ଗୁଡ଼ିକ କେନ୍ଦ୍ର ବଜେଟ୍କୁ ସ୍ୱାଗତ କରିଛନ୍ତି

ଏହି ସୈନିକ ସ୍କୁଲଗୁଡ଼ିକ ଏନ୍ଜିଓ ବେସରକାରୀ ସ୍କୁଲ୍ ଓ ରାଜ୍ୟ ଗୁଡ଼ିକର ସ୍କୁଲ ଗୁଡ଼ିକ ସହ ଭାଗିଦାରୀରେ ସ୍ଥାପନ କରାଯିବ

ଏଥିପାଇଁ ଇଚ୍ଛୁକ ରାଜ୍ୟ ସରକାର ବେସରକାରୀ ବିଦ୍ୟାଳୟ ଓ ଏନ୍ଜିଓଗୁଡ଼ିକୁ ଭାଗିଦାର ଭାବେ ନିଆଯିବ ଏହି ସ୍କୁଲ ଗୁଡ଼ିକର ସ୍ଥାପନ ସମୟରେ ସୈନିକ ସ୍କୁଲର ନୀତି ନିୟମ ମୂଲ୍ୟବୋଧ ଓ ରାଷ୍ଟ୍ରୀୟ ଗୌରବକୁ ଧ୍ୟାନରେ ରଖାଯିବ ଏହି ସ୍କୁଲ୍ ଗୁଡ଼ିକ ସୈନିକ ସ୍କୁଲର ପାଠ୍ୟକ୍ରମ ଅନୁସାରେ ଚାଲିବ

ସେହି ସ୍କୁଲ୍ଗୁଡ଼ିକୁ ଆଂଶିକ ଆର୍ଥିକ ସହାୟତା ପ୍ରଦାନ କରାଯିବ ବିଦ୍ୟାର୍ଥୀମାନଙ୍କୁ ନ୍ୟାସନାଲ୍ ଡିଫେନ୍ନ ଏକାଡେମୀରେ ପ୍ରବେଶ କରିବା ପାଇଁ ଶିକ୍ଷାଗତ ମାନସିକ ଓ ଶାରିରୀକ ସ୍ତରରେ ପ୍ରସ୍ତୁତ କରାଇବା ଲକ୍ଷ୍ୟରେ ଏହି ସ୍କୁଲ୍ ଗୁଡ଼ିକୁ ସ୍ଥାପନ କରାଯିବ

ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦୁଇଟି ଶିଫ୍ଟରେ କରାଯିବ

ଡିଫେନ୍ସ ପ୍ରଡକସନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ପ୍ରତିରକ୍ଷା ସାମଗ୍ରୀଗୁଡ଼ିକର ଉତ୍ପାଦନ ପ୍ରତି ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଭାରତ ଏହାର ପ୍ରତିରକ୍ଷା ସାମଗ୍ରୀ ପାଇଁ ଅନ୍ୟ ଦେଶଗୁଡ଼ିକ ଉପରେ ନିର୍ଭରଶୀଳ ହୋଇ ରହିପାରିବ ନାହିଁ ବେଙ୍ଗାଲୁରୁଠାରେ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ ର ଦ୍ୱିତୀୟ ହାଲୁକା ଯୁଦ୍ଧ ବିମାନ ଉତ୍ପାଦନ କାରଖାନାକୁ ଉଦ୍ଘାଟନ କରିବା ଅବସରରେ ମନ୍ତ୍ରୀ ଏହା କହିଚ୍ଚନ୍ତି

ଏହି ବିମାନ ଗୁଡ଼ିକ ଆସିଯିବା ପରେ ଭାରତୀୟ ବିମାନ ବାହିନୀର କ୍ଷମତା ବୃଦ୍ଧି ପାଇବା ସହ ଜାତୀୟ ସ୍ୱରକ୍ଷା ଆହୁରି ମଜବୃତ ହେବ

ଆହୁରି ଅନେକ ଦେଶ ଏହି ବିମାନ କିଶିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି

'ଏରୋ ଇଣ୍ଡିଆ' ପ୍ରଦର୍ଶନୀ ପ୍ରତି ବର୍ଷେ ଛଡ଼ା ବର୍ଷେ ଅନ୍ତରରେ ଅନୁଷ୍ଠିତ ହୋଇଥାଏ ଏରୋ ସ୍ବେସ୍ ଓ ପ୍ରତିରକ୍ଷା ଶିଳ୍ପଗୁଡ଼ିକ ପାଇଁ ଏହା ଏକ ବୃହତ ପ୍ରଦର୍ଶନୀ ସର୍ବସାଧାରଣଙ୍କ ପାଇଁ ମଧ୍ୟ ଏହା ଏକ ବିମାନ ପ୍ବଦର୍ଶନୀ ରହିଆସିଛି